ପ୍ରତିରକ୍ଷା ମନ୍ତୀ ରାଜନାଥ ସିଂହ ଫ୍ରାନୁଠାରେ ଏହି ଲଢ୍ରଆ ବିମାନ ଗ୍ରହଶ କରିଛନ୍ତି ଫ୍ରାନୁର ଏୟାର୍ବେସ୍ରେ ଶ୍ରୀ ସିଂହ ବିମାନର ବିଧିବଦ୍ଧ ଶସ୍ତପୂଜା କରିଥିଲେ

ଏହି ଅବସରରେ ଭାରତୀୟ ବାୟ୍ୱସେନାର ଉପପ୍ରମୁଖ ହରକିତ୍ସିଂହ ଅରୋରା ମଧ୍ଧ ଉପସ୍ଥିତ ଥିଲେ

ମେଡ଼ଗୁଡ଼ିକ ନିର୍ଦ୍ଧାରିତ ପଥରେ ଯାଇ ଦେବୀଗଡ଼ାଠାରେ ବିସର୍କିତ ହେବେ

ଗଳିରୁ ବାହାରୁଥିବା ମେଢ଼ଗୁଡ଼ିକ ମଧ୍ଧ ପର୍ଯ୍ୟାୟ କ୍ରମେ ମୁଖ୍ୟ ସ୍ରୋତ ସମାରୋହରେ ସାମିଲ ହେବେ

ଏହି କମିଟିରେ ରାଜ୍ୟ ପ୍ରଦୃଷ୍ଷଣ ନିୟନ୍ତଶ ବୋର୍ଡର ଜଣେ ଅଧିକାରୀ ସଦସ୍ୟ ଅଛନ୍ତି ଆସନ୍ତାକାଲି ମଧ୍ଧ କେତେକ ମେଡ଼ର ଭସାଣି ହେବ ବୋଲି ସ୍ଟିରିକୃତ ହୋଇଛି

ନକଟିଗୁଡ଼ାଠାରେ ପ୍ରକା କମିଟି ଦ୍ୱାରା ଆୟୋକିତ ଏହି ସମାରୋହରେ ରାଜ୍ୟ ଶକ୍ତି ଓ ଗୂହ ନିର୍ମାଣ ମନ୍ତୀ ଦିବ୍ୟ ଶଙ୍କର ମିଶ୍ର ଯୋଗ ଦେଇ ରାବଶପୋଡ଼ି ଉଦ୍ଘାଟନ କରିଥିଲେ